ଏହି ବିବୃତ୍ତିରେ ଏକଥା ମଧ୍ୟ କୃହାଯାଇଛି ଅର୍ଡିନାନ୍ ଫ୍ୟାକ୍ତି ବୋର୍ଡ ଦ୍ୱାରା ଏହି ଇଞ୍ଜିନ୍ଗୁଡ଼ିକ ତିଆରି କରାଯିବ ଏବଂ ଏଥିପାଇଁ କାରିଗରି ଜ୍ଞାନକୌଶଳ ବିଦେଶର୍ ଅଣାଯିବ

ପ୍ରତିରକ୍ଷା ସଂଗ୍ରହଣ ପ୍ରକ୍ରିୟାକ୍ ଯଥାଯଥ କରିବା ଏବଂ ସଂଗ୍ରହଣ କ୍ଷେତ୍ରରେ ବିଳମ୍ବକ୍ ଏଡ଼ାଇବା ପାଇଁ ଏଭଳି ନିଷ୍କତ୍ତି ନିଆଯାଇଛି

ଏଗ୍ରଡ଼ିକ ମଧ୍ୟରେ ରହିଛି ଆଧାରର ସାୟିଧାନିକ ବୈଧତା କୋର୍ଟ ପ୍ରକ୍ରିୟାର ସିଧାପ୍ରସାରଣ ଏବଂ ଅନ୍ତସ୍ଚୀତ କ୍ଷାତି ଓ ଜନକ୍ଷାତି କର୍ମଚାରୀମାନଙ୍କ ପାଇଁ ପଦୋନ୍ତିରେ ସଂରକ୍ଷଣ ଅଯୋଗ୍ୟ ଘୋଷିତ ଜଣେ ପ୍ରତିନିଧିଙ୍କ ଦୋଷୀ ସାବ୍ୟସ୍ତ ରାୟ ଉପରେ କୌଣସି ଆପାଲେଟ୍ ଅଦାଲତ ରହିତାଦେଶ କାରି କଲେ ବିଧାନସଭା ଓ ସଂସଦରେ ତାଙ୍କ ପ୍ରଶି ସଦସ୍ୟ ଭାବେ ଗ୍ରହଣ କରାଯିବ କି ନାହିଁ ସେ ସଂକ୍ରାନ୍ତରେ ମଧ୍ୟ ଆଜି ସୁପ୍ରିମ୍କୋର୍ଟ ରାୟ ଦେବେ

ଖଣ୍ଡପୀଠ ତାଙ୍କ ରାୟରେ କହିଥିଲେ ବ୍ୟକ୍ତିଗତ ଗ୍ରପ୍ତତା ଅଧିକାର ଏକ ମୌଳିକ ଅଧିକାର ହୋଇଥିବାର୍ ଆଧାର ସଂପର୍କୀତ ଆଇନ୍ ବୈଧ ନୁହେଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଏହି ଆଇନ୍ ବୈଧ ଏବଂ ଏହାଦ୍ୱାରା ଗରିବ ଲୋକମାନଙ୍କୁ ସବ୍ସିଡି ଉପକାର ଓ ସେବା ପ୍ରଦାନ କ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇ ପାରୁଛି

ଅନୁସ୍ରଚୀତ ଜାତି ଓ ଜନକାତି ବର୍ଗର ସଦସ୍ୟମାନେ ପଛୁଆବର୍ଗ ତଥା ଜାତିଗତ ପାତରଅନ୍ତର ଶିକାର ହେଉଥିବାରୁ ସେମାନଙ୍କୁ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ଦେବା ଲାଗି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ଦର୍ଶାଯାଇଥିଲା ଗଡ଼କରୀ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଉତ୍ତରପୂର୍ବାଞ୍ଚଳରେ ମୌଳିକ ଡାଞ୍ଚାର ବିକାଶ ପାଇଁ ସର୍ବୋଚ୍ଚ ପ୍ରାଧାନ୍ୟ ଦେଇଛନ୍ତି ସିଲିଂ ଚାଲିଥିବା ଦୁଇଦିନିଆ ସମୀକ୍ଷା ବୈଠକରେ ଶ୍ରୀ ଗଡ଼କରୀ ଏହା କହିଛନ୍ତି ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରୀୟ ତଥା ଅନ୍ୟ ଅଧିକାରୀମାନେ କାତୀୟ ରାଜପଥ ପ୍ରକଳ୍ପଗୁଡ଼ିକ ଉପରେ ସିଲଂଠାରେ ସମୀକ୍ଷା କରୁଛନ୍ତି

ଏନ୍ଇଭିଏ ଗୋଏଲ୍ ସଂସଦୀୟ ମନ୍ତ୍ରୀ ବିଜୟ ଗୋଏଲ କାତୀୟ ଇ ବିଧାନ ଆବେଦନ ସଂକ୍ରାନ୍ତ ଦୁଇଦିନିଆ କାତୀୟ ଅଭ୍ୟାସ କର୍ମଶାଳାର ଉଦ୍ଯାପନୀ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ

ଏହି ଅବସରରେ ନୀତି ଆୟୋଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତାଭ କଣ୍ଠ କହିଥିଲେ ବିଧାନସଭାଗୁଡ଼ିକ ସରଳ ଡାଞ୍ଚାରେ କିଭଳି କାର୍ଯ୍ୟ କରିବେ ସେ ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟଗୁଡ଼ିକ ଏହି ଆବେଦନରେ ଉଲ୍ଲେଖ ରହିଛି

ଟ୍ରମ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଲକ୍ଷଲକ୍ଷ ଗରିବ ଲୋକଙ୍କୁ ମଧ୍ୟବିତ୍ ଶ୍ରେଣୀକୁ ଆଶିବାରେ ଭାରତର ଉଦ୍ୟମକୁ ପ୍ରଶଂସା କରିଛନ୍ତି

ଭାରତକ୍ର ସେ ମ୍ରକ୍ତ ସମାଜ ବୋଲି ବର୍ଷନା କରିଛନ୍ତି ଏବଂ କହିଛନ୍ତି ଏକ ସାଧାରଣ ଭବିଷ୍ୟତ ପାଇଁ କାମ କର୍ତ୍ତିବା ଦେଶଗ୍ରଡ଼ିକ ସହ ଭାରତର ସମ୍ପର୍ଣ୍ଣ ଯୋଗଦାନ ରହିଛି ଚୀନ୍ ସହ ବାଣିଜ୍ୟ ଯୁଦ୍ଧ ବିଷୟ ଉଲ୍ଲେଖ କରି ଶ୍ରୀ ଟ୍ରମ୍ପ୍ କହିଛନ୍ତି ବାଣିଜ୍ୟ ଅସମତୁଲତା କଦାପି ଗ୍ରହଣୀୟ ନୁହଁ ପଶ୍ଚିମ ଏସିଆରେ ହତ୍ୟା ଧ୍ୱଂସ ଓ ଦମନଲୀଳା ପାଇଁ ଇରାନ୍ର ନେତୃତ୍ୱଙ୍କୁ ସେ ଦାୟୀ କରିଛନ୍ତି

ସ୍ୱରାଜ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଫିଜି ଇସ୍ତୋନିଆ ଓ ସୁରିନାମ୍ର ନେତାମାନଙ୍କ ସହ ଦ୍ୱିପକ୍ଷିୟ ବୈଠକରେ ପ୍ରତିରକ୍ଷା ସହଯୋଗ ବାଶିଜ୍ୟ ଓ ଦକ୍ଷତା ବୃଦ୍ଧି ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି

ସେ କହିଛନ୍ତି ଇସ୍ତୋନିଆର ବୈଦେଶିକ ମନ୍ତ୍ରୀଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀମତୀ ସ୍ୱରାଜ ସୂଚନା ପ୍ରଯୁକ୍ତି ବିଦ୍ୟା ବାଣିଜ୍ୟ ପୁଞ୍ଜିନିବେଶ ସଂସ୍କୃତି ଶିକ୍ଷା ପର୍ଯ୍ୟଟନ ଓ ବହୁପାକ୍ଷିକ କ୍ଷେତ୍ରରେ ଭାବ ଆଦାନ ପ୍ରଦାନ କରିଥିଲେ

ସଶସ୍ତ ବାହିନୀର ବୀରତ୍ୱ ସାହସ ଓ ବଳୀଦାନ ପ୍ରଦର୍ଶନ ପାଇଁ ଏହି ପର୍ବର ଆୟୋଜନ କରାଯାଇଛି ମୁଖ୍ୟ କାର୍ଯ୍ୟକ୍ରମ ଇଷ୍ଠିଆ ଗେଟ୍ ପ୍ରାଙ୍ଗଣରେ ଆୟୋଜନ କରାଯିବ

ପ୍ରତିରକ୍ଷା ମନ୍ତ୍ରୀ ନୀର୍ମଳା ସୀତାରମଣ ଶୁକ୍ରବାର ଦିନ ଇଣ୍ଡିଆ ଗେଟ୍ଠାରେ ପରାକ୍ରମ ପର୍ବର ଉଦ୍ଘାଟନ କରିବେ

ପରାକ୍ରମ ପର୍ବରେ ବନ୍ଧୁକ ଗୁଳିଗୋଳା ଓ ଛୋଟ ଛୋଟ ଅସ୍ତ୍ରଶସ୍ତଗୁଡ଼ିକ ମଧ୍ୟ ପ୍ରଦର୍ଶନ କରାଯିବ

ସରକାରୀ ମୁଖପାତ୍ର କହିଛନ୍ତି ଭାରତୀୟ ବିମାନ ବାହିନୀ ମଧ୍ୟ ରିଙ୍ଗଡମ୍ରୁ ଡିବ୍ଲିଙ୍ଗ ଟ୍ରେକିଂରେ ଯାଇଥିବା କର୍ମାନ ଦମ୍ପତ୍ତିଙ୍କୁ ଉଦ୍ଧାର କରିଛି

ସେମାନଙ୍କୁ ଉଦ୍ଧାର ପାଇଁ ହେଲିକପ୍ଟର ନିୟୋଜିତ ହୋଇଛି

ଗତକାଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରର୍ବାନୁମାନ କରାଯାଇଛି ଯେ ଆଜି ମଧ୍ୟ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ଏସିଆ କପ୍ ଏସିଆକପ୍ କ୍ରିକେଟ୍ ସୁପର ଫୋର୍ ମ୍ୟାଚ୍ରେ ଗତକାଲି ଦୁବାଇରେ ଅନୁଷ୍ଠିତ ଭାରତ ଓ ଆଫ୍ଗାନିସ୍ତାନ ମଧ୍ୟରେ ମ୍ୟାଚ୍ ରୋମାଞ୍ଚକର ଭାବେ ଅମିମାଂଶିତ ରହିଛି

ଆଫ୍ଗାନିସ୍ତାନର ମହଞ୍ମଦ ସାହାଜାଦ୍ଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି ରୋହିତ ଶର୍ମା ଓ ଆଉ କେତେକ ଅଭିଜ୍ଞ ଖେଳାଳି ବିଶ୍ରାମ ନେଇଥିବାରୁ ଏମ୍ଏସ୍ ଧୋନି ଭାରତୀୟ ଦଳର ନେତୃତ୍ୱ ନେଇଥିଲେ

ଆଜି ସ୍ୱପର ଫୋର୍ ଫାଇନାଲ୍ ମ୍ୟାଚ୍ରେ ପାକିସ୍ତାନ ଓ ବାଙ୍ଗଲାଦେଶ ମଧ୍ୟରେ ଆବୁଧାବିଠାରେ ଭେଟାଭେଟି ହେବ

ଆଜିର ମ୍ୟାଚ୍ର ବିଜେତା ଆସନ୍ତା ଶୁକ୍ରବାର ଦିନ ଫାଇନାଲ୍ରେ ଭାରତ ସହ ମୁକାବିଲା କରିବ